କରୋନା ଭାଇରସ୍ ଦେଶରେ ଆଉ ଜଣେ ଲୋକ କରୋନା ଭତାଣ୍ରରେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିଛି

ଡବ୍ଲ୍ୟୁଏଚ୍ଓ କରୋନା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ନିବେଦନ କରିଛି

ସେ ପୁଣି କହିଛନ୍ତି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣାଧୀନ ରଖିବାପାଇଁ ଅନେକ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କର୍ ନାହାନ୍ତି

କରୋନା ୱାର୍କସପ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭୂତାଣୁ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଆଜି ସମସ୍ତ ରାଜ୍ୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ହସ୍କିଟାଲ୍ଗୁଡ଼ିକ ପାଇଁ ଏକ ଜାତୀୟସ୍ତରୀୟ ତାଲିମ୍ କର୍ମଶାଳାର ଆୟୋଜନ କରିଛି ଏହି କର୍ମଶାଳା ନ୍ତଆଦିଲ୍ଲୀରେ ଅନୁଷ୍ଠିତ ହେବ ଏଥିରେ ତାଲିମଦାତାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ହସିଟାଲ୍ଗୁଡ଼ିକରେ ପ୍ରସ୍ତୁତି ସଂକ୍ରାନ୍ତରେ ତାଲିମ୍ ଦିଆଯିବା ସହିତ ସଂକ୍ରମଣ ରୋକାଯିବା ଆବଶ୍ୟକ ସତର୍କତାମ୍ବଳକ ପଦକ୍ଷେପ ଗ୍ରହଣ କରାଯିବା ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ଜୈବ ବର୍ଜ୍ୟ ବସ୍ତୁର ପରିଚାଳନା କରିବା ତଥା ଲୋକମାନଙ୍କ ସଂସ୍ୱର୍ଶରେ ଆସିବା ସମୟରେ ସତର୍କତା ଅବଲୟନ କରିବା ଆଦି ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ଏହି କର୍ମଶାଳାର ଆୟୋଜନ ବିଷୟରେ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଘୋଷଣା କରିଥିଲେ କରୋନ ଭାଇରସ୍ ରେନ୍ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ପାଗରେ ପରିବର୍ତ୍ତନ କରୋନା ଭୂତାଣ୍ର ସଂକ୍ରମଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କମ୍ ତାପମାତ୍ରାରେ କରୋନା ଭତାଣ୍ର ସଂକ୍ରମଣ ଅଧିକ ବ୍ୟାପିବା ସଂକ୍ରାନ୍ତ ଗ୍ରଜବକ୍ତ ପ୍ରତ୍ୟାଖ୍ୟାନ କରି ଶ୍ରୀ ଭାର୍ଗବ କହିଛନ୍ତି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ତଥ୍ୟ ଜଣାପଡ଼ି ନାହିଁ ସେ କହିଛନ୍ତି ଭୂତାଣୁ ସଂକ୍ରମଣ ବାୟୁ ମାଧ୍ୟମରେ ନୁହେଁ ମନୁଷ୍ୟ ସହ ସଂସ୍ୱର୍ଶରେ ଆସିବା ଯୋଗୁଁ ବ୍ୟାପିଥାଏ ପାଗରେ ପରିବର୍ତ୍ତନ ଯୋଗୁଁ କାଶ ଓ ଥଣ୍ଡାଠାରୁ ନିଜକୁ ସୁରକ୍ଷିତ ରଖିବାକୁ ସେ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେଉଁଠି ଲୋକମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ ଏହାପୂର୍ବରୁ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ ଓ ଲୋକମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ସଂକ୍ରାନ୍ତୀୟ ନିୟମାବଳୀ ଜାରି କରିବାକୁ ହେବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସତର୍କତାମ୍ବଳକ ପଦକ୍ଷେପସ୍ୱର୍ପ ଏକସଙ୍ଗେ ଅଧିକ ଲୋକ ଏକାଠି ନ ହେବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ଆର୍ଏସ୍ ଆଡ୍ଜଣ୍ଣେଡ୍ ଦିଲ୍ଲୀ ହିଂସାକାଣ୍ଡ ଘଟଣା ସଂକ୍ରାନ୍ତରେ ତୁରନ୍ତ ଆଲୋଚନା କରାଯିବା ଦାବିରେ ବିରୋଧୀ ଦଳ ସଦସ୍ୟମାନଙ୍କଦ୍ୱାରା ପ୍ରବଳ ପାଟିତୃଣ୍ଣ ଯୋଗୁଁ ରାଜ୍ୟସଭାକୁ ଆଜିକୁ ମିଶାଇ କ୍ରମାନ୍ୱୟରେ ପଞ୍ଚମ ଦିନ ଲାଗି ସମଗ୍ର ଦିନପାଇଁ ମୁଲତବୀ ରଖାଯାଇଛି ରାଜ୍ୟସଭାର କାର୍ଯ୍ୟଧାରା ବର୍ତ୍ତମାନ ହୋଲି ପରେ ବୁଧବାର ଦିନ ପୁନର୍ବାର ଆରମ୍ଭ ହେବ

କିଛି ସଦସ୍ୟ ଅଧ୍ୟକଙ୍କ ଆସନ ନିକଟକୁ ମାଡ଼ିଯିବା ସହ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଧ୍ୟକ୍ଷ ସେହି ସଦସ୍ୟମାନଙ୍କର ନାମ ଉଲ୍ଲେଖ କରିବାକୁ ଚେତାବନୀ ଦେଇଥିଲେ ଓ ସ୍କୋଗାନ ଦେବା ଅଣସାୟିଧାନିକ ଓ ଲଜାଜନକ ବୋଲି କହିଥିଲେ କଂଗ୍ରେସ ଡିଏମ୍କେ ଟିଏମ୍ସି ଓ ବାମପନ୍ଥୀ ଦଳଗୁଡ଼ିକର କିଛି ସଦସ୍ୟ ଅଧ୍ୟକ୍କ ଆସନ ନିକଟରେ ସ୍ଲୋଗାନ ଦେଇଥିଲେ ସେମାନେ ନିଜ ନିଜର ଆସନକୁ ଫେରିଯିବାପାଇଁ ଅଧ୍ୟକ୍ଷ ସେମାନଙ୍କୁ ଅନୁରୋଧ କରିଥିବା ସତ୍ତ୍ୱେ ସଦସ୍ୟମାନେ ତାଙ୍କ କଥାକୁ କର୍ଷପାତ କରି ନ ଥିଲେ ଏଲ୍ଏସ୍ ଆଡ୍କଣ୍ଣେଡ୍ ଲୋକସଭାରେ କଂଗ୍ରେସ ଡିଏମ୍କେ ଟିଏମ୍ସି ଓ ବାମପନ୍ତ୍ରୀ ଦଳ ସମେତ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ପାଟିତୃଷ୍ଣ କରିବାର୍ତ ସଭାକୁ ସମଗ୍ର ଦିନପାଇଁ ମୁଲତବୀ ରଖାଯାଇଛି ବାଚସ୍ୱତିଙ୍କ ଆସନରେ ବସିଥିବା କିରିଟ୍ ପ୍ରେମ୍ଜୀଭାଇ ସୋଲାଙ୍କି ସଦସ୍ୟମାନଙ୍କୁ ସେମାନଙ୍କର ଆସନକୁ ଫେରିଯିବାକୁ ନିବେଦନ କରିଥିଲେ କିନ୍ତୁ ସଦସ୍ୟମାନେ ତାଙ୍କ କଥାକୁ କର୍ଷପାତ କରି ନ ଥିଲେ ଓ ସ୍ଲୋଗାନ ଦେବା ଜାରି ରଖିଥିଲେ

ସଭାକାର୍ଯ୍ୟ ପୁନର୍ବାର ଆରମ୍ଭ ହେବାପରେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ଘଟିବାରୁ ସଭାକୁ ସମଗ୍ର ଦିନପାଇଁ ମୁଲତବୀ ରଖାଯାଇଥିଲା ସଭାର କାର୍ଯ୍ୟଧାରା ହୋଲି ପରେ ବୁଧବାର ଦିନ ପୁନର୍ବାର ଆରମ୍ଭ ହେବ

ପୁଲିସ୍ ଅଧିକାରୀଙ୍କଠାରୁ ମିଳିଥିବା ସ୍ଚଚନା ଅନୁଯାୟୀ ମଧ୍ୟରାତ୍ରରେ ଦ୍ରତଗତିରେ ଯାଉଥିବା ଏକ କାର୍ ଡିଭାଇଡର୍ ସହ ପିଟି ହୋଇ ଅନ୍ୟ ଏକ କାର୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା

ଆର୍ଏସ୍ ଇଲେକ୍ସନ୍ ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି କରାଯିବ

ତେବେ ଚିକିହାଗତ ଜରୁରି ସ୍ଥିତି ଉଚ୍ଚଶିକ୍ଷା ବିବାହ ତଥା କେତେକ ଅନିବାର୍ଯ୍ୟ କରୁରି ପରିସ୍ଥିତିରେ କମାକାରୀଙ୍କୁ ଏହି କଟକଣାରୁ ରିହାତି ମିଳି

ଏହି ବ୍ୟାଙ୍କ୍ର ଆର୍ଥକ ସ୍ଥିତିରେ ଗୁରୁତର ଅବନତି ଘଟିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବ୍ୟାଙ୍କ୍ ନିୟନ୍ତ୍ରଣ ଆଇନ୍ର ଧାରା ଅନୁସାରେ ରିଜର୍ଭ ବ୍ୟାଙ୍କ୍ ଏହି ବ୍ୟାଙ୍କ୍ର ପୁନର୍ଗଠନ ଏବଂ ମିଶ୍ରଣ ନେଇ ଆଗାମୀ କିଛି ଦିନ ମଧ୍ୟରେ ନୂଆ ଯୋଜନା ପ୍ରସ୍ତୁତ କରିବ ଅନ୍ୟ ପକ୍ଷରେ ସର୍ବାଧିକ ରଣପ୍ରଦାନକାରୀ ଭାରତୀୟ ଷ୍ଟେଟ୍ବ୍ୟାଙ୍କ୍ ବୋର୍ଡ ଏହାର ପୁଞ୍ଜି ୟେସ୍ ବ୍ୟାଙ୍କ୍ରେ ଜମା କରିବାକୁ ରାଜି ହୋଇଛି ଜମ୍ମ ବର୍ଡର୍ ବଙ୍କର୍ସ ଜନ୍ମୁ ଡିଭିଜନାଲ୍ କମିଶନର୍ ସଞ୍ଜୀବ ବର୍ମା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାପାଇଁ ବଙ୍କର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ସୀମାନ୍ତବର୍ତ୍ତୀ କିଲ୍ଲାର ଉପ କମିଶନର୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୀମାନ୍ତବର୍ତ୍ତୀ କିଲ୍ଲାର ଉପ କମିଶନର୍ମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ବର୍ମା ଜନ୍ମୁ ଡିଭିଜନ୍ରେ ବଙ୍କର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ସମ୍ପୃକ୍ତ କିଲ୍ଲାଗୁଡ଼ିକରେ ବଙ୍କର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉପ କମିଶନର୍ମାନେ ଶ୍ରୀ ବର୍ମାଙ୍କୁ ଅବଗତ କରାଇଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆକି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ କୁଲ୍କାଙ୍କୁ ମ୍ରଖ୍ୟ ସ୍ବଚନା କମିଶନର ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ

ସେ ତାଙ୍କର ଇସ୍ତଫାପତ୍ର ବିଧାନସଭାର ବାଚସ୍କତି ଏନ୍ପି ପ୍ରକାପତି ଏବଂ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଖକୁ ପଠାଇଛନ୍ତି ତାଙ୍କ ଇସ୍ତଫାପତ୍ରରେ ଶ୍ରୀ ଡ୍ରଙ୍ଗ୍ ଦର୍ଶାଇଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀକ୍ର ଅବହେଳା କରାଯାଉଥିବାର୍ ସେ ଦ୍ରଃଖିତ ଥିଲେ ଏବଂ ସେଥିପାଇଁ ଇସଫା ଦେଇଛନ୍ତି ଅପର ପକ୍ଷରେ ବିଧାନସଭା ବାଚସ୍କତି କହିଛନ୍ତି ସେ ଏମିତି କୌଣସି ଇସଫାପତ୍ର ପାଇ ନାହାନ୍ତି ବାଚସ୍କତି କହିଛନ୍ତି ଇସଫାପତ୍ର ତାଙ୍କ ପାଖରେ ପହଞ୍ଚିଲେ ସେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ତାଙ୍କ ପାଖରେ ମଧ୍ୟ କୌଣସି ଇସଫାପତ୍ର ପହଞ୍ଚି ନାହି ମଧ୍ୟପ୍ରଦେଶରେ ଏହି ରାଜନୈତିକ ସଂକଟ ଗତ ମଙ୍ଗଳବାରରୁ ଆରମ୍ଭ ହୋଇଛି ସରକାରକୁ ଭାଙ୍ଗି ଦେବା ପାଇଁ ବିଜେପି ଘୋଡ଼ା ବେପାର କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଅପରପକ୍ଷରେ ବିଜେପି କହିଛି ଶାସକ କଂଗ୍ରେସର ଏହି ସର୍ବଶେଷ ଘଟଣାବଳୀ ଦଳ ମଧ୍ୟରେ ଥିବା ଅସନ୍ତୋଷର ପରିପ୍ରକାଶ